ଇଲେକସନ୍ ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆସନ୍ତାକାଲି ମତଦାନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି

ଏହି ପର୍ଯ୍ୟାୟରେ ବିଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂହ ହର୍ଷ ବର୍ଦ୍ଧନ ମନେକା ଗାନ୍ଧି ନରେନ୍ଦ୍ର ସିଂହ ତୋମର କ୍ରିଶନପାଲ ଗୁର୍ଜର ଓ ରାଓ ଇନ୍ଦ୍ରକିତ ସିଂହ ଅଛନ୍ତି ବିଜେପିର ଦିଲ୍ଲୀ ଶାଖା ସଭାପତି ମନୋଜ ତିୱାରୀ ଝାଡ଼ଖଣ୍ଡ ଶାଖା ସଭାପତି ଲକ୍ଷ୍ମଣ ଗିଲୱା ପୂର୍ବତନ କ୍ରିକେଟର ଗୌତମ ଗ ଠାକୁର ମଧ୍ୟ ଏହି ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି କଂଗ୍ରେସରୁ ପ୍ରତିଦ୍ୱନ୍ଦ୍ୱିତା କର୍ତ୍ଥିବା ମୁଖ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଶ୍ରୀମତୀ ଶିଲା ଦିକ୍ଷୀତ ଦିଗ୍ବିଜୟ ସିଂହ ଭୁପିନ୍ଦର ସିଂହ ହୁଡ୍ଡା କ୍ୟୋତିରାଦିତ୍ୟ ସିନ୍ଧିଆ ମୁଷ୍ଟିଯୁଦ୍ଧ ପ୍ରତିଯୋଗୀ ବିଜେନ୍ଦର ସିଂହ ପୂର୍ବତନ କ୍ରିକେଟ୍ର କୀର୍ଭି ଆଜାଦ ଓ ଗୀତା କୋରା ଅଛନ୍ତି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ମଧ୍ୟ ଏହି ପର୍ଯ୍ୟାୟ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ଆମ୍ ଆଦ୍ମୀ ପାର୍ଟି ପଙ୍କଜ ଗୁପ୍ତା ଆତିଶି ଦିଲ୍ଲୀପ ପାଣ୍ଡେ ଓ ରାଘବ ଚଢ଼ାଙ୍କୁ ଛିଡ଼ା କରାଇଥିବାରୁ ଦିଲ୍ଲୀରେ ବହୁମୁଖୀ ପ୍ରତିଦ୍ୱନ୍ଦିତା ଦେଖିବାକୁ ମିଳିଛି

ହିସାରରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେଉଛି ସେଠାରେ ଜେଜେପିରୁ ଦୁଶ୍ୟନ୍ତ ଚୌଟାଲା ବିଜେପିରୁ ବ୍ରିଜେନ୍ଦ୍ର ସିଂହ ଓ କଂଗ୍ରେସର୍ ଭବ୍ୟ ବିଷ୍ଣୋଇ ପ୍ରତିଦ୍ୱନ୍ଦିତା କର୍ତ୍ତନ୍ତି

ବିହାରରେ ବାଲ୍ମିକୀ ନଗର ଶେଓହର ବୈଶାଳୀ ଗୋପାଳଗଞ୍ଜ ସିଓ୍ୱାନ୍ ମହାରାଜଗଞ୍ଜ ଓ ପୂର୍ବ ଏବଂ ପଶ୍ଚିମ ଚମ୍ପାରନ୍ ଆସନରେ ମତଦାନ ହେବ

ଆମ ସମ୍ଭାଦଦାତା କଣାଇଛନ୍ତି ଅବାଧ ଓ ନିରପେକ୍ଷ ଭୋଟଗ୍ରହଣ ପାଇଁ ପର୍ଯ୍ୟାପ୍ତ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି

ବିଜେପି ରାଜ୍ୟଶାଖା ସଭାପତି ଲକ୍ଷ୍ମଣ ଗିଲୱା ଓ ପିଏନ୍ ସିଂହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ କଂଗ୍ରେସରୁ କୀର୍ତ୍ତି ଆଜାଦ ଓ ଗୀତା କୋରା ପ୍ରତିଦ୍ୱନ୍ଦିତା କରୁଛନ୍ତି

କ୍ୟାମ୍ପନିଂ ସପ୍ତମ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହେବାରେ ଲାଗିଛି

ରାଜନୈତିକ ଦଳଗୁଡ଼ିକର ବଡ଼ ବଡ଼ ନେତାମାନେ ଭୋଟରମାନଙ୍କୁ ଆକ୍ରୁଷ୍ଟ କରିବା ପାଇଁ ବିଭିନ୍ନ ସ୍ଥାନରେ ନିର୍ବାଚନ ସଭା ଓ ର୍ୟାଲିମାନ କର୍ତ୍ଥନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର କ୍ଷମତାକୁ ଫେରିଲେ ଜଳ ସମସ୍ୟା ଉପରେ ଏକ ସ୍ୱତନ୍ତ୍ର ମନ୍ତ୍ରଣାଳୟ ଗଠନ କରିବେ ଉତ୍ତରପ୍ରଦେଶର ସୋନଭଦ୍ରା କିଲ୍ଲାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେବାବେଳେ ଶ୍ରୀ ମୋଦି କହିଛନ୍ତି ଏଠାର୍ଚ ସମଗ୍ର ଦେଶ ପାଇଁ ଯଦିଓ ବିଦ୍ୟୁତ୍ ଉତ୍ପାଦନ ହେଉଛି ତେବେ ଏସ୍ପି ବିଏସ୍ପି ସରକାରଙ୍କ କୁ ଶାସନ ଯୋଗୁଁ ଜିଲ୍ଲାର ଗ୍ରାମାଞ୍ଚଳରେ ବିଦ୍ୟୁତ୍ ନାହିଁ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାରଙ୍କ ଉଦ୍ୟମରେ ପୂର୍ବାଞ୍ଚଳରେ ବିକାଶ ସମ୍ଭବ ହୋଇଛି ଓ ପ୍ରଥମଥର ପାଇଁ ସେହି ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି କଂଗ୍ରେସ ନେତା ଶାମ୍ ପିତ୍ରୋଦାଙ୍କ ମନ୍ତବ୍ୟ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦି କହିଛନ୍ତି 'ହୁଆ ତୋ ହୁଆ' ମନ୍ତବ୍ୟ କଂଗ୍ରେସ ପାର୍ଟିର ଅହଂକାରର ପ୍ରତିଫଳନ କରୁଛି ଓ ଏଭଳି ଅହଂକାର ପାଇଁ କଂଗ୍ରେସ ପାର୍ଟିକୁ ଦଣ୍ଡିତ କରିବାକୁ ସେ ଲୋକମାନଙ୍କୁ କହିଛନ୍ତି ଉତ୍ତରପ୍ରଦେଶର ଗାଜିପୁରଠାରେ ସେ ଆଉ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି ବିଜେପି ସଭାପତି ଅମିତ ଶାହା ଝାଡ଼ଖଣ୍ଡର ପାକୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟପ୍ରଦେଶର ସାଜାପୁରଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି

ଶ୍ରୀ ଗାନ୍ଧି କହିଛନ୍ତି ବିଜେପି ଆର୍ଏସ୍ଏସ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନରେ ତାଙ୍କ ପରିବାର ପ୍ରତି ଘୋର ଘୃଶାଭାବ ରହିଛି କିନ୍ତୁ ସେମାନଙ୍କ ପ୍ରତି ତାଙ୍କ ମନରେ ତିଳେମାତ୍ର ଘୂଶାଭାବ ନାହିଁ ମଧ୍ୟପ୍ରଦେଶର ସୁଜାଲପୁରଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଶ୍ରୀ ମୋଦି ସେ ତାଙ୍କର ପିତା ରାଜୀବ ଗାନ୍ଧି ଜେଜେମା ଇନ୍ଦିରା ଗାନ୍ଧି ଓ ଅଣଅଜା ଜବାହାରଲାଲ ନେହେରୁଙ୍କୁ ଯଦିଓ ସର୍ବଦା ସମାଲୋଚନା କରିଆସୁଛନ୍ତି ଏହା ସତ୍ତ୍ୱେ ସେ ତାଙ୍କୁ ଆଲିଙ୍ଗନ କରୁଛନ୍ତି ଦେୱାସ ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ଗାୟକ ପ୍ରହଲ୍ଲାଦ ଟିପାନିଆଙ୍କ ପାଇଁ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି ବିଜେପି ଶାହା ଇରାନୀ ବିଜେପି ସଭାପତି ଅମିତ ଶାହା କହିଛନ୍ତି ଦେଶ ପାଇଁ ବଞ୍ଚୁଥିବା ଓ କାର୍ଯ୍ୟ କରୁଥିବା ଜଣେ ନେତାଙ୍କୁ ନିର୍ବାଚୀତ କରିବାକୁ ଦେଶର ଜନସାଧାରଣ ଚାହାନ୍ତି ଜଣେ ନେତା ଯିଏ ନିଜ ପାଇଁ କିୟା ନିଜ ପରିବାର ପାଇଁ କାର୍ଯ୍ୟ କରିବେ ସେଭଳି ଜଣେ ନେତାଙ୍କୁ ଦେଶ ଚାହେଁ ନାହିଁ ଝାଡ଼ଖଣ୍ଡର ହିରନପୁରଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଜନସାଧାରଣ ଏଭଳି ଗୁଣ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ଦେଖିଛନ୍ତି କେନ୍ଦ୍ର ସରକାରଙ୍କର ସଫଳତାଗୁଡ଼ିକର ଉଲ୍ଲେଖ କରି ସେ କହିଛନ୍ତି ନରେନ୍ଦ୍ର ମୋଦି ସରକାର କ୍ଷମତାକୁ ଫେରିଲେ ବିକାଶ ଓ କଲ୍ୟାଣମଳକ କାର୍ଯ୍ୟଗୁଡ଼ିକ ଜାରି ରହିବ ବିଜେପି ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଦେଶର ବିକାଶ ପାଇଁ ବିଜେପି ସପକ୍ଷରେ ମତଦାନ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ବତି ଇରାନୀ ମଧ୍ୟ ଝାଡ଼ଖଣ୍ଡର ପୌଡ଼ିଆ ହାଟଠାରେ ଏକ ନିର୍ବାଚନ ର୍ୟାଲିରେ ଉଦ୍ବୋଧନ ଦେଇଛନ୍ତି

ନିୟମ ଅନୁସାରେ ନିର୍ବାଚନ କାର୍ଯ୍ୟର ସୁପରିଚାଳନା ପାଇଁ ଅଫିସରମାନଙ୍କୁ ଅଭ୍ୟସ୍ତ କରାଯିବା ଲାଗି ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି କଂଗ୍ରେସ ଇସି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କର ନିର୍ବାଚନ ଏଜେଣ୍ଟ ନିର୍ବାଚନ କମିଶନ୍ଙ୍କୁ ଏକ ଚିଠି ଲେଖି ଭୋଟଗ୍ରହଣ ପୂର୍ବରୁ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ କିଛି ସ୍ୱୟଂକୃତ ଫୋନ୍ କଲ୍ ବ୍ୟବହାର କରାଯାଉଥିବାର ଅଭିଯୋଗ କରିଛନ୍ତି ଶିଲା ଦିକ୍ଷୀତ ନର୍ଥଇଷ୍ଟ ଦିଲ୍ଲୀ ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ତାଙ୍କ ନିର୍ବାଚନ ଏଜେଣ୍ଟ ରୋମିଳା ଧ୍ୟୁନ୍ କହିଛନ୍ତି ସର୍ବସାଧାରଣଙ୍କ ପାଖକୁ ବିଭିନ୍ନ ନମ୍ୟରରୁ ଫୋନ୍କଲମାନ ଆସ୍କ୍ରି ଯେଉଁଥିରେ ଜାଣିଶୁଣି କିଛି ସର୍ବେକ୍ଷଣର ଫଳାଫଳ ଓ ରାଜନୈତିକ ଦଳଗୁଡ଼ିକର ନାମ ବିଷୟରେ କୁହାଯାଉଛି

ବିଜେପି ନବଜୋତ ସିଦ୍ଧ ବିଜେପି ନେତା ନବଜୋତ ସିଂହ ସିଦ୍ଧୁଙ୍କ ଦ୍ୱାରା ପ୍ରଧାନମନ୍ତ୍ରୀଙ୍କ ଉପରେ ଆପଭିଜନକ ମନ୍ତବ୍ୟ ଦିଆଯାଇଥିବାର ଦର୍ଶାଇ ବିଜେପି ତାଙ୍କର ସମାଲୋଚନା କରିଛି ନୁଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ପାର୍ଟି ମୁଖପାତ୍ର ସମ୍ଭିତ ପାତ୍ର କହିଛନ୍ତି ଶ୍ରୀ ସିଦ୍ଧୁ ସବୁପ୍ରକାରର ଶସ୍ତା ମନ୍ତବ୍ୟ ଦେଉଥିବା ବେଳେ କଂଗ୍ରେସ ନେତା ଶାମ ପିତ୍ରୋଦାଙ୍କ ଉପରେ ଗୋଟିଏ ବି ଶବ୍ଦ ଉଚ୍ଚାରଣ କରୁ ନାହାନ୍ତି ଏକ ନିର୍ବାଚନ ର୍ୟାଲିରେ ଶ୍ରୀ ସିଦ୍ଧ 'କଳା ଇଂରେଜ'ମାନଙ୍କୁ ପରାଜିତ କରିବା ପାଇଁ ଲୋକମାନଙ୍କୁ ଅନୁରୋଧ କରିଥିଲେ ସ୍ୱାଧୀନତା ପୂର୍ବରୁ ବ୍ରିଟିଶ୍ ସରକାର ସହ ସେ ଏନ୍ଡିଏ ସରକାରଙ୍କୁ ତୁଳନା କରି ଏହି ମନ୍ତବ୍ୟ ଦେଇଥିଲେ

ଆମେରିକାର ଆରିଜୋନା ସ୍ଥିତ ମେସାଠାରେ ଅବସ୍ଥିତ ବୋଇଙ୍ଗ କାରଖାନାଠାରେ ଆପାଚି ହେଲିକପ୍ଟରକୁ ଭାରତୀୟ ବିମାନ ବାହିନୀକୁ ହସ୍ତାନ୍ତର କରାଯାଇଛି ଏୟାର୍ ମାର୍ସାଲ୍ ଏଏସ୍ ବୁଟୋଲା ଗତକାଲି ଏହି ହେଲିକପ୍ଟରକୁ ଗ୍ରହଣ କରିଛନ୍ତି